ଆସନ୍ତାକାଲି ପ୍ରଚାରର ଶେଷ ଦିବସ

ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରରେ ରଖିବାପାଇଁ ତାଙ୍କର ନିଷ୍ପଭିକ୍ ସଠିକ୍ ବୋଲି ବର୍ଷନା କରି ଶ୍ରୀ ମୋଦି କହିଛନ୍ତି ଜନସାଧାରଣ ହିଁ ତାଙ୍କର ସଙ୍କବ୍ଧ ପ୍ରତି ସମର୍ଥନକୁ ସୁନିଶ୍ଚିତ କରିବା ଦିଗରେ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି ଲୋକଙ୍କ ନିକଟରେ ପହଞ୍ଚବା କ୍ଷେତ୍ରରେ ଆକାଶବାଣୀର ବଳିଷ୍ଣ ଭୂମିକାକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତୂବୃନ୍ଦ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତ କରି ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ମତଦାତାଙ୍କ ନିବେଦନ କର୍ରଛନ୍ତି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ବିଭିନ୍ନ ସ୍ଥାନରେ ସଭାସମିତି ଜରିଆରେ ଭୋଟର୍ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ୍ୱାର୍ରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ସେ ଏକ ଜନସଭାକୁ ଉଦ୍ବୋଧନ ଦେଇ କହିଛନ୍ତି ବସ୍ରନ୍ଧରା ରାଜେଙ୍କ ସରକାର ରାଜ୍ୟରେ ଅନେକ ବିଦ୍ୟାଳୟ ଏବଂ ମେଡିକାଲ୍ କଲେଜ ଖୋଲିବା ସହିତ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ରାଜସ୍ଥାନ ବିକାଶ ନେଇ କଂଗ୍ରେସ ଦଳ ପାଖରେ କୌଣସି ଏଜେଣା ନାହିଁ ତେଲଙ୍ଗାନାରେ ବିକେପି ଅଧ୍ୟକ୍ଷ ଅମିତ୍ ଶାହା ଏବଂ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାର ଆରମ୍ଭ କରିଛନ୍ତି ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିକେପିର ଶାସନକୁ ଆଜି ସମର୍ଥନ କରିଛନ୍ତି

ବିଦିଶାଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବିଜେପି ସରକାର ରାଜ୍ୟରେ ସର୍ବବୃହତ୍ ଶସ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେ କହିଛନ୍ତି କୃଷକମାନେ ଏହାଦ୍ୱାରା ବହୁଳଭାବେ ଉପକୃତ ହୋଇଛନ୍ତି ତାଙ୍କର ପିତାମାତାଙ୍କ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ ଦେଉଥିବା କଂଗ୍ରେସର ନେତାମାନଙ୍କୁ ମଧ୍ୟ ଶ୍ରୀ ମୋଦି ସମାଲୋଚନା କରିଛନ୍ତି

ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁଯାୟୀ ସ୍ଥାନୀୟ ବତ୍ଗୁଣ୍ଡ ଗ୍ରାମରେ କେତେକ ସନ୍ତାସବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେହି ସ୍ଥାନକୁ ସ୍ୱରକ୍ଷା ବଳ ପକ୍ଷର୍ତ ଘେରାଉ କରାଯିବା ସହ ଖାନ୍ତଲାସୀ କରାଯାଇଥିଲା ଏହି ସମୟରେ ସନ୍ତାସବାଦୀମାନେ ପ୍ରଥମେ ଗୁଳି ଚାଳନା କରିବା ପରେ ସୁରକ୍ଷା କର୍ମୀମାନେ ଏହାର ପାଲଟା ଜବାବ୍ ଦେଇଥିଲେ

ମୃତ ସନ୍ତାସବାଦୀ ଜଣକ ଜୈସେ ମହନ୍ନଦ ଆତଙ୍କବାଦୀ ସଙ୍କଠନ ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି ସେହି ସନ୍ତାସବାଦୀଠାରୁ ବହୁ ପରିମାଣର ଗୁଳିଗୋଳା ଜବତ କରାଯାଇଥିବା ସୁରକ୍ଷା ସ୍ବତ୍ର କହିଛି

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭାରତୀୟ ପକ୍ଷର ନେତୃତ୍ୱ ନେଇଥିବାବେଳେ ଆର୍ଥକ ବିକାଶ ମନ୍ତ୍ରୀ ମାକ୍କିମ୍ ଓରେସ୍କିନ୍ ରଷ ପ୍ରତିନିଧ୍ ମଣ୍ଡଳିର ନେତୃତ୍ୱ ନେଇଛନ୍ତି ଏହି ଦୁଇଦିନିଆ ବୈଠକରେ ଉଭୟ ଦେଶର ପ୍ରମୁଖ ବ୍ୟବସାୟ ଗୋଷୀ ଯୋଗ ଦେବାର ଆଶା କରାଯାଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତିବିଦ୍ୟା ଏବଂ ଶିଚ୍ଚକ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଏହି ବୈଠକରେ ଆଲୋଚନା କରାଯିବ

ବ୍ୟାଡ୍ମିଣ୍ଟନ୍ ଲକ୍ଷ୍ରୌଠାରେ ଚାଲିଥିବା ସୟଦ୍ ମୋଦି ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଖରେ ଆଜିର ଦିନଟି ଭାରତପାଇଁ ଅତ୍ୟନ୍ତ ଖରାପ ଥିଲା ଭାରତର ପ୍ରମ୍ଖ ଖେଳାଳି ସାଇନା ନେହୱାଲ ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ପରାସ୍ତ ହୋଇଥିବାବେଳେ ମହିଳା ଡବଲ୍ସ୍ ଯୋଡ଼ି ମଧ୍ୟ ଫାଇନାଲ୍ରେ ହାରିଯାଇଛନ୍ତି